ଏହାଦ୍ୱାରା ରାକ୍ୟର ଅର୍ଥନୀତି ପର୍ଯ୍ୟଟନ ଏବଂ ସାମାଜିକ ଜୀବନରେ ଦ୍ଦୁତ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି

ପରେ ଜୁନ୍ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ନେଇ ସୂଚନା ଦେଇଥିଲେ

ଗତକାଲି ସଚିବାଳୟଠାରେ ଏହି ପାଖିର ନିର୍ଦ୍ଦେଶକ ପରିଷଦ ବୈଠକ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଷିତ ହୋଇଥିଲା

ବର୍ଉମାନ ମୁନିଗୁଡ଼ା ପର୍ଯ୍ୟନ୍ତ ଯାଉଥିବା ସମ୍ୟଲପୁର ରାୟଗଡ଼ା ସମ୍ୟଲପୁର ଏକୁପ୍ରେସ୍ ଆକିଠାରୁ ରାୟଗଡ଼ା ପର୍ଯ୍ୟନ୍ତ ଯିବ ସେହିପରି ଏହି ରୁଟ୍ରେ ବର୍ଭମାନ ସପ୍ତାହକୁ ତିନିଦିନ ଚାଲୁଥିବା ବିଶାଖାପାଟଶା ଦୁର୍ଗ ବିଶାଖାପାଟଶା ଏକୃପ୍ରେସ୍ ଆଜିଠାର୍ ଦୈନିକ ଚଳାଚଳ କରିବ ବୋଲି ନିଷ୍ବତ୍ତି ନିଆଯାଇଛି